ରାଜନାଥ ଡିଫେନ୍ନ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ରାଷ୍ଟ୍ରକୁ ଆଶ୍ୱସ୍ତ କରି କହିଛନ୍ତି ଭାରତର ସୀମାକୁ ସୁରକ୍ଷିତ ରଖିବାରେ ଆମ ସେନା ସମ୍ପର୍ଣ୍ଣ ସକ୍ଷମ ନୂଆଦିଲ୍ଲୀଠାରେ ଆୟୋଜିତ ଏକ ଉହବ ଅବସରରେ ପାକିସ୍ତାନର ଅସ୍ତ୍ରବିରତି ଲଙ୍ଘନ ପ୍ରସଙ୍ଗ ଉପରେ କେତେକ ସାମ୍ଘାଦିକଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ସିଂ କହିଛନ୍ତି ଭାରତୀୟ ସେନା ପରିସ୍ଥିତିର ମୁକାବିଲା ପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ ନେଉଛି

ପ୍ରେସିଡେଣ୍ଟ ସ୍କିଚ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ସ୍ୱାମୀ ବିବେକାନନ୍ଦ ଯେଉଁ ଆଭିମୁଖ୍ୟ ଓ ଉତ୍ସାହର ବାର୍ତ୍ତା ଛାଡିଯାଇଛନ୍ତି ତାହା ଏବେବି ରାଷ୍ଟ୍ର ଓ ଏହାର ଯୁବପୀଢ଼ିକୁ ପ୍ରେରଣା ଯୋଗାଇଚାଲିଛି ତାମିଲନାଡୁର କନ୍ୟାକୁମାରୀଠାରେ ଆଜି ସକାଳେ ବିବେକାନନ୍ଦ ରକ୍ ମେମୋରିଆଲର ସୁବର୍ଣ୍ଣଜୟନ୍ତୀ ଉତ୍ସବରେ ଶ୍ରୀ କୋବିନ୍ଦ ଉଦ୍ବୋଧନ ଦେଇଛନ୍ତି ସିକାଗୋରେ ଅନୁଷ୍ଠିତ ବିଶ୍ୱ ଧର୍ମ ସମ୍ମିଳନୀରେ ତାଙ୍କର ଐତିହାସିକ ଭାଷଣ ପୂର୍ବରୁ ସ୍ୱାମୀଜୀ ଏଠାରେ ତିନିଦିନ ବିତାଇଥିବା ବିଷୟକୁ ରାଷ୍ଟ୍ରପତି ଉଲ୍ଲେଖ କରିଛନ୍ତି ତିନିଟି ସାଗରର ସଂଗମସ୍ଥଳୀରେ ଅବସ୍ଥିତ ଏକ ପଥରରେ ନିର୍ମିତ ଏହି ରକ୍ ମେମୋରିଆଲ ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକଙ୍କୁ ଏହି ସ୍ଥାନକୁ ଆକୃଷ୍ଟ କରୁଛି ବୋଲି ଶ୍ରୀ କୋବିନ୍ଦ କହିଛନ୍ତି ଏହାପରେ ଶ୍ରୀ କୋବିନ୍ଦ କନ୍ୟାକୁମାରୀସ୍ଥିତ ବିବେକାନନ୍ଦ କେନ୍ଦ୍ର ପରିସରରେ ଆୟୋକିତ ରାମାୟଣ ଓ ମହାଭାରତର ବିଷୟବସ୍ତୁ ଉପରେ ସ୍ୱତନ୍ତ୍ର ଦୃଶ୍ୟ ସାବ୍ୟ ପ୍ରଦର୍ଶନୀକୁ ବୁଲି ଦେଖିଛନ୍ତି ଏନ୍ଆଇଏ ରେଡ୍ସ ଜାତୀୟ ତଦନ୍ତ ସଂସ୍ଥା ଏନ୍ଆଇଏ ଆଜି ଆର୍ଟିଆଇ କର୍ମକର୍ତ୍ତା ତଥା କୃଷକ ନେତା ଅଖିଲ୍ ଗୋଗୋଇଙ୍କ ବାସଭବନରେ ଚଢ଼ଉ କରିଛି ଚଳିତମାସରେ ପୂର୍ବରୁ ଏନ୍ଆଇଏ ଦ୍ୱାରା ତାଙ୍କୁ ଗିରଫ କରାଯାଇଥିଲା ଆମ ସମ୍ଘାଦଦାତା ସରକାରୀ ସୂତ୍ରକୁ ଉଦ୍ଧାର କରି କହିଛନ୍ତି ଶ୍ରୀ ଗୋଗୋଇଙ୍କର ହାଜତ ମିଆଦ ଆସନ୍ତା କାଲି ପୂରଣ ହେଉଥିବାବେଳେ ଭାରତୀୟ ପିଙ୍ଗଳ ଆଇନ୍ର ବିଭିନ୍ନ ଧାରା ଓ ବେଆଇନ୍ ଗତିବିଧି ନିବାରଣ ଆଇନ୍ ଅଧୀନରେ ତାଙ୍କୁ ଗିରଫ କରାଯାଇଥିଲା ବିଭିନ୍ନ କୁଷକ ସଂଗଠନକୁ ପରାମର୍ଶ ଯୋଗାଇଆସୁଥିବା ଶ୍ରୀ ଗୋଗୋଇଙ୍କୁ ନାଗରିକତା ସଂଶୋଧନ ଆଇନ୍ ବିରୁଦ୍ଧରେ ଆସାମରେ ପ୍ରବଳ ବିକ୍ଷୋଭ ପ୍ରଦର୍ଶନ ସମୟରେ ଗିରଫ କରାଯାଇଥିଲା

ସେହିପରି ଓଡ଼ିଶାରେ ଆଉ ଦୁଇଟି ସରକାରୀ ମେଡିକାଲ୍ କଲେଜ୍ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଦେଇଥିବା ପ୍ରସ୍ତାବ ଉପରେ ସରକାର ଗୁରୁତ୍ୱର ସହ ବିଚାର କରୁଛନ୍ତି ବୋଲି ସେ କହିଛନ୍ତି ଗତକାଲି ଭୁବନେଶ୍ୱରର ଏମସ୍ ପରିସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜାପେୟୀଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଅନାବରଣ କରିବା ଅବସରରେ ସେ ଏହା କହିଛନ୍ତି

ୱାଇଫାଇ ଯୋଗାଯୋଗ ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଆସନ୍ତାବର୍ଷ ମାର୍ଚ୍ଚ ମାସ ସୁଦ୍ଧା ଦେଶର ସମସ୍ତ ଗ୍ରାମକୁ ମାଗଣା ୱାଇଫାଇ ସେବା ଯୋଗାଇ ଦିଆଯିବ

ଜେକେ ଡିଜିପି ଜାମ୍ମୁ ଓ କାଶ୍ମୀରର ପୁଲିସ ଡିଜି ଦିଲ୍ବାଗ ସିଂ କାଶ୍ମୀରରେ ସନ୍ତାସବାଦୀମାନଙ୍କୁ ଖୋଜି ବାହାର କରିବା ପାଇଁ ତଲାସୀ ଓ ଘେରାବନ୍ଦୀ ଅଭିଯାନକୁ ଆହୁରି କୋର୍ଦାର କରି ଅସ୍ଥିରତା ସୃଷ୍ଟିକାରୀ ଗତିବିଧି ସମେତ ଯେକୌଣସି ବିପରୀତ ପରିସ୍ଥିତିର ମୁକାବିଲା ପାଇଁ ସାମୁହିକ ଉଦ୍ୟମ କରିବାକୁ ଆହ୍ପାନ କରିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କର ଜାମ୍ମୁ କାଶ୍ମୀର ଓ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ବରିଷ୍ଣ ଅଧିକାରୀମାନଙ୍କ ସହିତ ଜାମ୍ମ ଓ କାଶ୍ମୀରର ନିରାପତ୍ତା ପରିସ୍ଥିତି ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ପରେ ଡିଜି ଶ୍ରୀ ସିଂ ଏହି ବିବୃତ୍ତି ଦେଇଛନ୍ତି ଗତକାଲି ଶ୍ରୀନଗରସ୍ଥିତ ପୁଲିସ ନିୟନ୍ତ୍ରଣକକ୍ଷଠାରେ ଆୟୋଜିତ ଏକ ବୈଠକରେ ଅଧ୍ୟକ୍ଷତା କରି ଦଦନନ୍ଦିନ କାର୍ଯ୍ୟରେ ଆଇନ୍କୁ ପାଳନ କରୁଥିବା ଲୋକମାନେ ଯେପରି ଅସୁବିଧାରେ ନପଡନ୍ତି ତାହା ସୁନିଣ୍ଟିତ କରିବା ପାଇଁ ଶ୍ରୀ ସିଂ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସେ ପୁଣିଥରେ କହିଛନ୍ତି ଜନସାଧାରଣଙ୍କର ସହଯୋଗ ଅତ୍ୟନ୍ତ ଜରୁରୀ ଏବଂ ଗୋଷ୍ଠୀଭିଭିକ କାର୍ଯ୍ୟକ୍ରମଗୁଡ଼ିକୁ ଅଗ୍ରାଧିକାର ଦେବାଦ୍ୱାରା ଅଧିକରୁ ଅଧିକ ଲୋକେ ଏହି ଅଭିଯାନକୁ ସମର୍ଥନ ଯୋଗାଇବେ ଜନସାଧାରଣଙ୍କ ପକ୍ଷରୁ ଯେତେବେଳେ ଯେକୌଣସି ସାହାଯ୍ୟ ଓ ସହଯୋଗର ଆବଶ୍ୟକତା ପଡିବ ସେତେବେଳେ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇଦେବା ପାଇଁ ସେ ପୁଲିସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଆଭ୍ୟନ୍ତରୀଣ ସୁରକ୍ଷା କଡିତ ବିଭିନ୍ନ ପ୍ରସଙ୍ଗ ଉପରେ ଏହି ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା ଜେସିଓ କିଲ୍ଡ ଜାମ୍ମୁକାଶ୍ମୀର ଉରୀ ସେକ୍ଟର ନିକଟ ନିୟନ୍ତ୍ରଣରେଖା ଅଞ୍ଚଳରେ ଗତକାଲି ପାକିସ୍ତାନୀ ସେନା ପକ୍ଷରୁ ଗୁଳିଗୋଳା ବର୍ଷଣ ଯୋଗୁଁ ଭାରତୀୟ ସେନାର ଜଣେ ଜୁନିୟର କମିଶନ୍ତ ଅଧିକାରୀ ସହିଦ ହୋଇଥିବା ବେଳେ ଜଣେ ସାଧାରଣ ମହିଳାଙ୍କ ମୃତ୍ୟୁ ଘଟିଛି ବାରମୂଲା ପୁଲିସ ଅଧିକ୍ଷକ ଅବଦୁଲ୍ କୟୁମ୍ ଆମ ସମ୍ଘାଦଦାତାଙ୍କୁ କହିଛନ୍ତି ଯେ ପାକିସ୍ତାନୀ ସେନା ପକ୍ଷରୁ ହାଜିପାର୍ ଅଞ୍ଚଳରେ ମୋଟାର ମାଡ଼ କରାଯାଇଥିଲାବେଳେ ଭାରତୀୟ ସେନା ପକ୍ଷରୁ ଏହାର କଡ଼ା ଜବାବ୍ ଦିଆଯାଇଛି ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ ଆଜି ସକାଳେ ମଧ୍ୟ ପାକିସ୍ତାନୀ ସେନା ପୁଣିଥରେ ସେନାପୋଷ୍ଟ ଏବଂ ସାଧାରଣ ନାଗରିକ ରହୁଥିବା ଅଞ୍ଚଳକୁ ଲକ୍ଷ୍ୟକରି ଗୁଳିଗୋଳା ମାଡ଼ ଆରମ୍ଭ କରିଛି ସୋଲାର ଏକିପ୍ସି ଭାରତ ସମେତ ଅନ୍ୟ କେତେକ ଦେଶରେ ଆଜି ସକାଳୁ ଆଂଶିକ ସୂର୍ଯ୍ୟପରାଗ ଦୃଶ୍ୟମାନ ହୋଇଛି ଚଳିତ ଦଶନ୍ଧିର ଏହା ହେଉଛି ଶେଷ ସ୍ୱର୍ଯ୍ୟପରାଗ ଏହି ସମୟରେ ଚନ୍ଦ୍ର ସୂର୍ଯ୍ୟର କେନ୍ଦ୍ରସ୍ଥଳକୁ ଆଚ୍ଛାଦିତ କରି ସୂର୍ଯ୍ୟଙ୍କର ବର୍ହିପାର୍ଶ୍ୱକୁ ଦୃଶ୍ୟମାନ କରାଇଥାଏ ଯାହାଫଳରେ ସୂର୍ଯ୍ୟ ଚନ୍ଦ୍ରର ବର୍ହିପାର୍ଶ୍ୱରେ ଏକ ଅଗ୍ନିକୁଣ୍ଡଳୀ ଆକାରରେ ଦୃଶ୍ୟମାନ ହୁଏ ଦିଲ୍ଲୀସ୍ଥିତ ନେହେରୁ ପ୍ଲାନେଟୋରିୟମର କାର୍ଯ୍ୟକ୍ରମ ନିଷ୍ପାଦକ ପ୍ରେରଣାଚନ୍ଦ୍ରା କହିଛନ୍ତି ଏହି ସୂର୍ଯ୍ୟପରାଗକୁ ସିଧାସଳଖ ଭାବେ ଦେଖିବା ପାଇଁ ସମଗ୍ର ଦେଶରେ ଥିବା ପ୍ଲାନେଟୋରିୟମଗୁଡ଼ିକରେ ସମସ୍ତ ବ୍ୟବସ୍ଥା କରାଯାଇଛି ଏହି ଅବସରରେ ଶ୍ରଦ୍ଧାଳୁମାନେ ବିଭିନ୍ନ ନଦୀ ଓ ପୁଷ୍କରିଣୀରେ ସ୍ନାନ କରିଛନ୍ତି ସୂର୍ଯ୍ୟପରାଗ ମେଳା ଅବସରରେ ଆଜି କୁରୁକ୍ଷେତ୍ରର ବ୍ରହ୍ମ ସରୋବରଠାରେ ତୀର୍ଥଯାତ୍ରୀମାନେ ପବିତ୍ର ସ୍କାନ କରିଛନ୍ତି ସୂର୍ଯ୍ୟପରାଗ କାରଣରୁ ଓଡ଼ିଶା ସରକାର ଆଜି ସ୍କୁଲ କଲେଜ ଓ ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସ୍ୱର୍ଯ୍ୟପରାଗର ସିଧା ପ୍ରସାରଣ ଦେଖିଛନ୍ତି ଟ୍ୱିଟ୍ ଯୋଗେ ଶ୍ରୀ ମୋଦି କହିଛନ୍ତି ଅନେକ ଭାରତୀୟଙ୍କ ଭଳି ସେ ମଧ୍ୟ ଏହି ସୂର୍ଯ୍ୟପରାଗକୁ ନେଇ ବେଶ୍ ଉହାହିତ ଥିଲେ ସେହ କହିଛନ୍ତି ମେଘୁଅ ପାଗ ଯୋଗୁଁ ସେ ସୂର୍ଯ୍ୟପରାଗକୁ ଠିକ୍ଭାବେ ଦେଖିପାରିନାହାନ୍ତି ତେବେ କୋଜିକୋଡେ ଓ ଅନ୍ୟାନ୍ୟ ଭାଗରୁ ହେଉଥିବା ସିଧାପ୍ରସାରଣରେ ସେ ଏହି ବିରଳ ଜାଗତିକ ଦୃଶ୍ୟ ଦେଖିବାର ସୁଯୋଗ ପାଇଛିନ୍ତି ପ୍ରଧାନମନ୍ତ୍ରୀ କହିଚ୍ଚନ୍ତି ଏହି ବିଷୟବସ୍ତୁ ଉପରେ ବିଶେଷଜ୍ଞମାନଙ୍କ ସହ କଥାବାର୍ତ୍ତା କରି ସେ ଅନେକ ଜ୍ଞାନ ଆହରଣ କରିପାରିଚ୍ଚନ୍ତି